ଗତ କିଛିଦିନ ହେବ ଟିକାର ଅଭାବ ଯୋଗୁଁ କେତେକ ଟିକାକରଣ କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା ଏବେ ସବୁ ଜିଲ୍ଲାକୁ ଟିକା ବିତରଶ କରାଯାଇପାରିବ ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି

ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ବୃଦ୍ଧିକୁ ଦୂଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଚନ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି

ତାଙ୍କୁ ଅଣାଅଶୀ ବର୍ଷ ବୟସ ହୋଇଥିଲା ସେ ଦୀର୍ଘଦିନ ଧରି ଅସ୍ସ୍ସ ଥିଲେ

ଝିଲ୍ଲୀ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ

ଗତବର୍ଷ ମଧ ଝିଲ୍ଲୀ ସମାନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ଚଳିତଥର ସ୍ୱର୍ଶ୍ୱପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି